ପ୍ରବାସୀ ଶ୍ରମିକ ଉଠାଦୋକାନୀ ପ୍ରବାସୀ ସହରାଞ୍ଚଳ ଗରିବ ଲୋକ କ୍ଷୁଦ୍ର ବ୍ୟବସାୟୀ ଚାଷୀ ତଥା ଆବଶ୍ୟକ କ୍ଷେତ୍ର ଲାଗି କେନ୍ଦ୍ର ସରକାର ସହାୟତା ଘୋଷଣା କରିଛନ୍ତି

ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍ରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ ଉଠାଦୋକାନୀ ପ୍ରବାସୀ ସହରାଞ୍ଚଳ ଗରିବ ଲୋକ କ୍ଷୁଦ୍ର ବ୍ୟବସାୟୀ କ୍ଷୁଦ୍ରଚାଷୀ ତଥା ଆବଶ୍ୟକ କ୍ଷେତ୍ର ଲାଗି କେତେକ ସହାୟତା ଘୋଷଣା କରିଛନ୍ତି

ଏଥିଲାଗି ରାଜ୍ୟଗୁଡ଼ିକୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଶ୍ଚନ କରାଯିବ ରାସନକାର୍ଡ ନଥିଲେ ମଧ୍ୟ ଯେକୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳରେ ଫସିରହିଥିବା ପ୍ରବାସୀମାନେ ଏହି ସହାୟତା ପାଇପାରିବେ ଏହି ସୁବିଧା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ଏକ ବ୍ୟବସ୍ଥା ବିକଶିତ କରିବାକୁ ରାଜ୍ୟଗ୍ରଡ଼ିକୁ ପରାମର୍ଶ ଦିଆଯିବ

ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ଶତପ୍ରତିଶତ ଜାତୀୟ ପୋର୍ଟେବିଲିଟି ହାସଲ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରଯୁକ୍ତି ପରିଚାଳିତ ସଂସ୍କାର ବ୍ୟବସ୍କାର ଅଂଶ ସ୍ୱରୂପ ଏହି ଯୋଜନା ଦ୍ୱାରା ଦେଶର ଯେକୌଣସି ପିଡିଏସ୍ କେନ୍ଦ୍ରରୁ ପ୍ରବାସୀ ଶ୍ରମିକ ରାସନ ସାମଗ୍ରୀ ପାଇପାରିବେ ଫଳରେ ସାରା ଦେଶରେ ସ୍ଥାନାନ୍ତରିତ ହେଉଥିବା ଲୋକେ ବିଶେଷକରି ପ୍ରବାସୀ ଶ୍ରମିକ ଏହି ପିଡିଏସ୍ ଯୋକ୍ତନାର ଲାଭ ପାଇପାରିବେ ବୋଲି ଶ୍ରୀମତୀ ସୀତାରମଣ କହିଚ୍ଚନ୍ତି ସେ କହିଛନ୍ତି କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବ ଲୋକଙ୍କୁ କମ୍ ଭଡ଼ାରେ ରହିବା ସୁବିଧା ଯୋଗାଇ ଦେବା ନିମିତ୍ତ ଏକ ଯୋଜନା ଆରମ୍ଭ କରିବେ ସହରାଞ୍ଚଳରେ ସରକାରୀ ପାର୍ଷିରେ ହେଉଥିବା ସ୍କରଗୁଡ଼ିକୁ ସରକାରୀ ଘରୋଇ ଭାଗିଦାରୀ ପିପିପି ଆଧାରରେ ରିହାତି ପ୍ରଦାନ କରାଯାଇ କମ୍ ଭଡ଼ା ଭିତ୍ତିକ ଆବାସିକ କଂପ୍ଲେକ୍ନରେ ପରିଣତ କରାଯିବ ଉତ୍ପାଦନ ୟୁନିଟ୍ ଶିଳ୍ପ ସଂସ୍ଥା ତଥା ଅନ୍ୟାନ୍ୟ ସଂସ୍ଥା ଓ ସଂଘ ସେମାନଙ୍କ ଘରୋଇ ଜମିରେ ଶସ୍ତା ଆବାସିକ କଂପ୍ଲେକ୍ସ ନିର୍ମାଣ କରି ସେଗୁଡ଼ିକୁ ପରିଚାଳନା କରିବେ ଏଥିଲାଗି ରାଜ୍ୟ ସରକାରୀ ସଂସ୍ଥା ତଥା କେନ୍ଦ୍ର ସରକାରୀ ସଂଗଠନଗୁଡ଼ିକୁ ସହାୟତା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ଶୀମତୀ ସୀତାରମଣ କହିଛନ୍ତିବର୍ତ୍ତମାନ ଦେଶବ୍ୟାପୀ ଚାଲିଥିବା ଲକ୍ଡାଉନ ପରିସ୍ଥିତିରେ ସର୍ବାଧିକ ପ୍ରଭାବିତ ହୋଇଥିବା ଉଠାଦୋକାନୀମାନଙ୍କୁ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବା ଲାଗି ସହଜ ରଣ ପ୍ରଦାନ କରିବା ନିମନ୍ତେ ଏକ ଯୋଜନା ଆରମ୍ଭ କରାଯିବ

ଏହି ଯୋଜନାରେ ସହରାଞ୍ଚଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟବସାୟ କରୁଥିବା ଉଠାଦୋକାନୀଙ୍କୁ ସାମିଲ କରାଯିବ

ଏହି ଅର୍ଥରେ ସହରାଞ୍ଚଳ ସମେତ ଅନ୍ୟ ଅଞ୍ଚଳରେ ବନୀକରଣ ଓ ଚାରା ରୋପଣ କୃତ୍ରିମ ଚାରା ସୃଷ୍ଟି ମୃତ୍ତିକା ଓ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ ଜଙ୍ଗଲ ତଥା ବନ୍ୟପ୍ରାଣୀ ସଂକ୍ରାନ୍ତ ଭିତ୍ତିଭୂମି ବିକାଶ ଓ ସୁରକ୍ଷା ଏବଂ ପରିଚାଳନା କାର୍ଯ୍ୟ କରାଯିବ ଗ୍ରାମୀଣ ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ଫସଲ ରଣ ଆବଶ୍ୟକତା ପୂରଣ କରିବା ଲାଗି ନାବାର୍ଡ ପକ୍ଷରୁ ଅତିରିକ୍ତ ପୁନଃ ଅର୍ଥଲଗାଣ ସହାୟତା ଯୋଗାଇ ଦିଆଯିବ ଏହି ସୁବିଧା ପ୍ରତ୍ୟକ୍ଷ ଓ ସହଜରେ ଉପଲହ୍ଧ ହେବ

ସେହିଭଳି କିଷାନ କ୍ରେଡିଟ୍କାର୍ଡ ଜରିଆରେ ପିଏମ୍ କିଷାନ ହିତାଧିକାରୀଙ୍କୁ ରିହାତି ଦରରେ ଋଣ ପ୍ରଦାନ ଲାଗି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ

ଏହି ଯୋଜନାରେ ମସ୍ୟଚାଷୀ ଓ ପଶୁପାଳନ କୃଷକମାନଙ୍କୁ ମଧ୍ୟ ସାମିଲ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି

ଗତକାଲି ନୂଆଦିଲ୍ଲୀସ୍ଥିତ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ଶ୍ରୀ ହର୍ଷବର୍ଦ୍ଧନ ଏହା କହିଛନ୍ତି

ଏଥିସହ ସାମାଜିକ ଦୂରତ୍ୱ କଟକଣା ଏବଂ ଖର୍ଚ୍ଚ କମାଇବା ପାଇଁ ରାଷ୍ଟ୍ରପତି ତାଙ୍କର ଘରୋଇ ଗସ୍ତ ଓ କାର୍ଯ୍ୟକ୍ରମକୁ ଯଥେଷ୍ଟ ହ୍ରାସ କରିଛନ୍ତି ଲୋକମାନଙ୍କ ପାଖରେ ପହଞ୍ଚ ବା ପାଇଁ ସେ ଟେକ୍ନୋଲୋକି ବ୍ୟବହାର ଉପରେ ଗୁରୁତ୍ୱ ଦେଉଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି

କୋଭିଡ୍ ନାଇଷ୍ଟିନ୍ ନମୁନାର ପରୀକ୍ଷା ପାଇଁ ସରକାର ସଂଗ୍ରହ କରିଥିବା ଏହା ହେଉଛି ଏ ଧରଣର ପ୍ରଥମ ମେସିନ୍

ରେଳ ମନ୍ତ୍ରଣାଳୟ କହିଛି ସମ୍ପୁକ୍ତ ରାଜ୍ୟ ସରକାରମାନଙ୍କ ସହ ବୁଝାମଣା ପରେ ରେଳବାଇ ଦ୍ୱାରା ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକର ଚଳାଚଳ କରାଯାଉଛି ଶ୍ରମିକ ସ୍ୱେଶାଲ୍ ଟ୍ରେନ୍ଗୁଡ଼ିକ ଆନ୍ଧ୍ରପ୍ରଦେଶ ବିହାର ଛତିଶଗଡ଼ ହିମାଚଳ ପ୍ରଦେଶ ଜାମ୍ମ ଓ କାଶୁୀର ଝାଡ଼ଖଣ୍ଡ କର୍ଷାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ମଣିପୁର ମିକୋରାମ ଓଡ଼ିଶା ରାଜସ୍ଥାନ ତାମିଲନାଡ଼ୁ ତେଲଙ୍ଗାନା ତ୍ରିପୁରା ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ଓ ପଣ୍ଟିମବଙ୍ଗ ଆଦି ରାଜ୍ୟକ୍ର ଚଳାଚଳ କର୍ରଛି ରେଳ ମନ୍ତ୍ରଶାଳୟ କହିଛି ଯାତ୍ରୀମାନେ ଟ୍ରେନ୍ରେ ଚଢ଼ିବା ପୂର୍ବରୁ ସେମାନଙ୍କର ସବୁ ପ୍ରକାରର ଯାଞ୍ଚ କରାଯାଉଛି